ପିଏମ୍ ଅଏଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୈଳ ଉତ୍ପାଦନକାରୀ ଓ ଉପଭୋକ୍ତା ରାଷ୍ଟ୍ରମାନଙ୍କ ମଧ୍ୟରେ ଭାଗିଦାରୀ ପ୍ରତିଷ୍ଠା ପାଇଁ ଦୃଢ଼ ଯୁକ୍ତି ବାଢ଼ିଛନ୍ତି ଶକ୍ତି ଖର୍ଚ୍ଚ କମ୍ କରିବାକୁ ଏହା ଅତ୍ୟନ୍ତ କରୁରୀ ବୋଲି ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସୁଧାର ପଥରେ ଆଗଉଥିବା ବିଶ୍ୱ ଅର୍ଥନୀତିରେ ସ୍ଥିରତା ଆଶିବାପାଇଁ ଏହା ସହାୟତା କରିବ

ଶ୍ରୀ ମୋଦି କହିଛନ୍ତି ଖାଉଟି ରାଷ୍ଟ୍ରମାନେ ତେିଳ ଦର ବୃଦ୍ଧି ଯୋଗୁଁ ସମ୍ଘଳ ଅଭାବ ସମେତ ଆହୁରି ଅନେକ ବଡ଼ ବଡ଼ ଚ୍ୟାଲେଞ୍ଚ୍ର ସମ୍ମୁଖୀନ ହେଉଛନ୍ତି ସେ କହିଛନ୍ତି ଏହି ଖାଲି ସ୍ଥାନର ପୂରଣପାଇଁ ତୈଳ ଉତ୍ପାଦନକାରୀ ଦେଶମାନଙ୍କ ପକ୍ଷରୁ ସହଯୋଗ ଅତ୍ୟନ୍ତ ଜରୁରୀ ବିକାଶମୁଖୀ ଦେଶଗୁଡ଼ିକରେ ତେଳ କ୍ଷେତ୍ରରେ ବ୍ୟାବସାୟିକ ତେିଳ ଉତ୍ତେଳନକୁ ପ୍ରୋହାହିତ କରିବା ଲାଗି ତୈଳ ଉତ୍ପାଦନକାରୀ ଦେଶମାନେ ସେମାନଙ୍କର ବଳକା ସାମଗ୍ରୀର ବ୍ୟବହାର କରିବା ଉଚିତ ବୈଷୟିକ ଜ୍ଞାନ ବିଷୟ ଉଲ୍ଲ୍ଲେଖ କରି ବ୍ୟାବସାୟିକ ଦୃଷ୍ଟିରୁ ପ୍ରାକୃତିକ ଗ୍ୟାସ୍ ଉତ୍ତୋଳନପାଇଁ ଯେଉଁଠି ହାଇପ୍ରେସର୍ ଓ ହାଇ ଟେମ୍ପରେଚର ବୈଷୟିକ ଜ୍ଞାନର ପ୍ରୟୋଗ ହେଉଛି ସେଠାରେ ସହାୟତା ପ୍ରଦାନପାଇଁ ସେ ନିବେଦନ କରିଛନ୍ତି ସ୍ଥାନୀୟ ମୁଦ୍ରାକୁ ରିହାତି ପ୍ରଦାନ ପାଇଁ ଦେୟ ନିୟମର ସମୀକ୍ଷା ପାଇଁ ସେ ଅନୁରୋଧ ଜଣାଇଛନ୍ତି ବାର୍ତ୍ତାଳାପ ସମୟରେ ପ୍ରଧାନମନ୍ତ୍ରୀ ତେିଳ ଓ ଗ୍ୟାସ୍ ବଜାରରେ ଭାରତର ଗୁରୁତ୍ୱପୂର୍ଣ୍ଣ ସ୍ଥିତି ବିଷୟ ଉଲ୍ଲେଖ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ତୈଳ ବଙ୍ଗାର ଉତ୍ପାଦନକାରୀ ଦେଶମାନଙ୍କଦ୍ୱାରା ପରିଚାଳିତ ହେଉଛି ଓ ତୈଳ ପରିମାଣ ଓ ମୂଲ୍ୟ ମଧ୍ୟ ତୈଳ ଉତ୍ପାଦନକାରୀ ଦେଶମାନେ ନିର୍ଦ୍ଧାରଣ କରୁଛନ୍ତି ଏହି ବାର୍ତ୍ତାଳାପ ସମୟରେ ଆନ୍ତର୍ଜାତିକ ସ୍ତରର ସିଇଓ ଓ ବିଶେଷଜ୍ଞମାନେ ଭାରତରେ ବ୍ୟବସାୟ କାର୍ଯ୍ୟ ବିଶେଷକରି ଶକ୍ତି କ୍ଷେତ୍ରରେ ଗତ ଚାରି ବର୍ଷ ଭିତରେ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅରୁଣ କେଟ୍ଲି ଓ ଧର୍ମେନ୍ଦ୍ର ପ୍ରଧାନ ଓ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ମଧ୍ୟ ସେଠାରେ ଉପସ୍ଥିତ ଥିଲେ

ସେ କହିଛନ୍ତି ସନ୍ତାସବାଦ ବିରୁଦ୍ଧରେ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରିବାପାଇଁ ଉଭୟ ଜାତିସଂଘ ଓ ବିଶ୍ୱ ସମ୍ପ୍ରଦାୟ ଲାଗି ଏହା ପ୍ରକୃଷ୍ଟ ସମୟ ନୂଆଦିଲ୍ଲୁସ୍ଥିତ ନ୍ୟାସନାଲ୍ ଡିଫେନ୍ସ୍ କଲେଜଠାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଉପରାଷ୍ଟ୍ରପତି କହିଛନ୍ତି ଉଗ୍ରବାଦ ସନ୍ତାସବାଦ ସାମ୍ପ୍ରଦାୟିକତା ମହିଳାମାନଙ୍କ ପ୍ରତି ହିଂସା ଓ ସେହିଭଳି ଆହୁରି ଅନେକ ହିଂସାତ୍କକ କାର୍ଯ୍ୟ ବିରୁଦ୍ଧରେ ସମ୍ମିଳିତ ପଦକ୍ଷେପ ନିଆଯିବା ଆବଶ୍ୟକ ସେ କହିଛନ୍ତି ଗୋଷୀ ଶିକ୍ଷା ବିଭିନ୍ନ ଧର୍ମ ମଧ୍ୟରେ ବୁଝାମଣା ଓ ସମାଜର ମଙ୍ଗଳପାଇଁ ନିୟମ ପ୍ରଣୟନ ତଥା ହିଂସାକୁ ଆଦୌ ବରଦାସ୍ତ ନ କରିବାପାଇଁ ସଙ୍କଚ୍ଚ ଏକ ନିରାପଦ ସମାଜ ସ୍ଥାପନ ପାଇଁ ଭିତ୍ତିଭୂମି ଯୋଗାଇବ ଉପରାଷ୍ଟ୍ରପତି କହିଛନ୍ତି ଶାନ୍ତି ଉଦ୍ଦେଶ୍ୟରେ ଶିକ୍ଷା ଓ ଏକାଠି ବଞ୍ଚବାର ଶିକ୍ଷା ବର୍ତ୍ତମାନ ସମୟ ପାଇଁ ସବୁଠୁ ଅଧିକ ପ୍ରାସଙ୍ଗିକ ହୋଇପଡ଼ିଚ୍ଛି ମନୋହର ପାରିକର୍ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବାର ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଅପରାହୁରେ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଏହି ବିବୃତ୍ତିରେ କୁହାଯାଇଛି ଶ୍ରୀ ପାରିକର ତାଙ୍କ ପରିବାରବର୍ଗଙ୍କୁ ଏ ସମ୍ଭନ୍ଧରେ ଜଣାଇଛନ୍ତି ଏବଂ ଏକ ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ ନେବାପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି

ମନ୍ତ୍ରୀ କହିଛନ୍ତି ଏହି ମୁଖ୍ୟ ପ୍ରକଚ୍ଚର ଉଦ୍ଦେଶ୍ୟ ହେଉଛି ଇ ପ୍ରଶାସନ ଇ ସ୍ୱାସ୍ଥ୍ୟ ଇ ବ୍ୟାଙ୍କିଙ୍ଗ୍ ଓ ଅନ୍ୟାନ୍ୟ ସେବା ନିରପେକ୍ଷ ଭାବେ ଲୋକମାନଙ୍କ ପାଖରେ ପହଞ୍ଚାଇବା

ଖାଦ୍ୟସାମଗ୍ରୀ ମୂଲ୍ୟ ବୃଦ୍ଧି ଓ ତୈଳ ମୂଲ୍ୟବୃଦ୍ଧି ଏଥିପାଇଁ ମୁଖ୍ୟତଃ ଦାୟି ବୋଲି କୁହାଯାଉଛି

ଡକୁର କଲାମ୍ ଭାରତର ମିଶାଇଲ୍ ମ୍ୟାନ୍ ଭାବେ ସର୍ବତ୍ର ପରିଚିତ ଥିଲେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡକ୍କର କଲାମ୍ ଜଣେ ଅନନ୍ୟ ସାଧାରଣ ଶିକ୍ଷକ ଅଭୁତ ପ୍ରେରଣାଦାୟୀ ଓ ଉଚ୍ଚକୋଟୀର ବୈଜ୍ଞାନିକ ଥିଲେ ସେ କହିଛନ୍ତି ଡକୁର କଲାମ୍ ସମସ୍ତ ଭାରତୀୟଙ୍କ ହୃଦୟରେ ବାସ କର୍ଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଡକ୍କର କଲାମ୍ ଜଣେ ଦ୍ୱରଦ୍ଷ୍ଟିସମ୍ପନ୍ନ ବୈଜ୍ଞାନିକ ଥିଲେ ଓ ଲୋକମାନଙ୍କ ରାଷ୍ଟ୍ରପତି ଥିଲେ ଭାରତର ପ୍ରତିରକ୍ଷା କ୍ଷମତା ବୃଦ୍ଧିରେ ତାଙ୍କର ଅବଦାନ ଅତ୍ରଳନୀୟ ବୋଲି ସେ କହିଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ କର୍ଷେଲ୍ ରାଜ୍ୟବର୍ଦ୍ଧନ ରାଠୋଡ଼୍ କହିଛନ୍ତି ଡକୁର କଲାମ୍ ଜଣେ ବୈଜ୍ଞାନିକ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଓ ନେତା ଥିଲେ

ଏହି ସ୍କାଏୱାକ୍ ଓ ଫୁଟ୍ ଓଭର୍ବ୍ରିକ୍ ଲୋକମାନଙ୍କୁ ସୁରକ୍ଷିତ ଯାତ୍ରାପାଇଁ ସାହାଯ୍ୟ କରିବ

ସ୍କାଏୱାକ୍ ଏବଂ ଫୂଟ୍ ଓଭର୍ବ୍ରିକ୍ରେ ୱାଇଫାଇ ଏବଂ ସିସିଟିଭି ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି ଶ୍ରୀ ପୁରି କହିଛନ୍ତି ଏହି ଯୋଜନାର ଭିତ୍ତିପ୍ରସ୍ତର ଗତବର୍ଷ ନଭେମ୍ବର ମାସରେ ସ୍ଥାପନ ହୋଇଥିଲାବେଳେ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଏହା ସମ୍ପର୍ଷ୍ଣ ହୋଇଛି ମ୍ନ୍ୟଜିୟମ୍ କଲ୍ଚର୍ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଏବଂ ବାସଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ୍ ସିଂ ପୁରି ନୂଆଦିଲ୍ଲୀସ୍ଥିତ ତିନ୍ ମୂର୍ତ୍ତି ଇଷ୍ଟେଟ୍ରେ ଭାରତର ପ୍ରଧାନମନ୍ତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଆଧୁନିକ ଭାରତର ପ୍ରତିନିଧିତ୍ୱ କରିବାକୁ ଥିବା ଏହି ସଂଗ୍ରହାଳୟରେ ଭାରତର ପ୍ରଧାନମନ୍ତ୍ରୀମାନଙ୍କର ଦେଶ ଗଠନରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ସେମାନଙ୍କର ଜୀବନୀ ଓ କାର୍ଯ୍ୟ ସମ୍ବନ୍ଧୀୟ ତଥ୍ୟାବଳୀ ସ୍ଥାନ ପାଇବ ପର୍ଯ୍ୟଟକମାନଙ୍କୁ ଏହା ଭାରତର ଗଣତାନ୍ତିକ ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିବ

ସ୍ୱଷମା ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ଏକ ଶାନ୍ତିପୂର୍ଣ୍ଣ ନିରାପଦ ସାମ୍ବହିକ ତଥା ଅର୍ଥନୈତିକ ଦୂଷ୍ଟିରୁ ସ୍ୱଚ୍ଚଳ ଦେଶରେ ରୂପାନ୍ତରିତ ହେବାପାଇଁ ଆଫଗାନିସ୍ତାନର ଉଦ୍ୟମରେ ଭାଗିଦାର ହେବାକୁ ଭାରତ ପ୍ରତିଶ୍ରତିବଦ୍ଧ ରହିଛି ଚୀନ୍ ସହ ମିଳିତ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଫଗାନିସ୍ତାନର କୂଟନୀତିଜ୍ଞମାନଙ୍କୁ ତାଲିମ୍ ଦେବାପାଇଁ ଉଦ୍ଦିଷ୍ଟ ଏକ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉହବରେ ବାର୍ତ୍ତା ଦେଇ ଶ୍ରୀମତୀ ସ୍ୱରାଜ କହିଛନ୍ତି ଭାରତ ଓ ଆଫଗାନିସ୍ତାନ ହେଉଛନ୍ତି ଦୁଇ ପଡ଼ୋଶୀ ଦେଶ ଓ ଘନିଷ୍ଠ ଭାଗିଦାର ରାଷ୍ଟ୍ର

ଏହି ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଲୋକମାନେ ନିର୍ବାଚନ ହିଂସା ଓ ଅନ୍ୟାନ୍ୟ ଘଟଣାର ଫଟୋଚିତ୍ର ଉତ୍ତୋଳନ କରି ସମ୍ପୃକ୍ତ ଅଫିସରମାନଙ୍କ ନିକଟକୁ ପଠାଇପାରିବେ ଛତିଶଗଡ଼ର ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ୱବ୍ରତ୍ ସାହ କହିଛନ୍ତି ଅବାଧ ନିରପେକ୍ଷ ଓ ସ୍ୱଚ୍ଚ ନିର୍ବାଚନକୁ ନିଣ୍ଜିତ କରିବାରେ ଏହା ସହାୟକ ହେବ ସମ୍ପୁକ୍ତ ଅଫିସରମାନଙ୍କ ପାଖରେ ଭିଡ଼ିଓ ଚିତ୍ର ପହଞ୍ଚବା ପରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସେମାନେ ଏହାର ସମାଧାନ କରିବେ କେବଳ ନିର୍ବାଚନ ଆଚରଣ ବିଧି ଲାଗ୍ର ହେବା ସମୟରେ ଏହି ଆପ୍ କାର୍ଯ୍ୟ କରିବ ଆଇସିସି ର୍ୟାଙ୍କିଙ୍ଗ୍ ଭାରତୀୟ କ୍ରିକେଟ୍ କ୍ୟାପ୍ଟେନ୍ ବିରାଟ୍ କୋହଲୀ ଟେଷ୍ଟ ବ୍ୟାଟ୍ସ୍ମ୍ୟାନ୍ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଥିବାବେଳେ ପୃଥିବୀ ଶ' ଓ ରିଷଭ୍ ପନୁ ସର୍ବଶେଷ ପାହ୍ୟା ତାଲିକାରେ ଅନେକ ସ୍ଥାନ ଉପରକୃ ଉଠିଛନ୍ତି ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ସିରିଜ୍ ପରେ ଏହି ତାଲିକା ପ୍ରକାଶ କରିଛି